ଶେଷ ହେବାକୁ ଯାଉଛି କୋହଳ ସମୟ

ଏହି ବୈଠକରେ ସାଙ୍ଗଠନିକ ସ୍ତିତି ଏବଂ ଭବିଷ୍ୟତର ରଣନୀତି ସମ୍ପର୍କରେ ଆଲୋଚନା ହେବ ବୋଲି ବି ପକ୍ଷରୁ କୁହାଯାଇଛି

ତେବେ ଏହି ପରିଷଦରେ ଓଡ଼ିଶାର ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଉପାଧ୍ୟକ୍ଷ ରହିଛନ୍ତି

ଆଜି ଜନକାତି କଲ୍ୟାଣ ମନ୍ତଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି

ଆସନ୍ତା ମାର୍ଚ ପହିଲାରୁ ଓଡ଼ିଶାରେ ପୁଶି କଡ଼ାକଡ଼ି ଭାବେ ଲାଗୁ ହେବ ନ୍ତଆ ମୋଟରଯାନ ଆଇନ

ସାମାଜିକ ସୁରକ୍ଷା ଓ ଭିନୁଷମ ସଶକ୍ତୀକରଣ ମନ୍ତୀ ଅଶୋକ ଚନ୍ଦ୍ର ପଶ୍ତା ଆକି ଲୋକସେବା ଭବନରେ ଏନେଇ ଘୋଷଣା କରିଛନ୍ତି

କେବଳ ଉପରିସ୍ ଅଧିକାରୀ ସୁପାରିସ ପ୍ରଦାନ କଲେ ସେମାନଙ୍ଙ ପଦୋନ୍ନତି ହୋଇଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଚାନ ସ୍ୱତନ୍ତ ଥିବାବେଳେ ପ୍ରତିଦିନ ରାଜ୍ୟକୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ମଧ୍ଧ ଆସୁଛନ୍ତି